ପିଏମ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେରଳ ଏବଂ ଓଡ଼ିଶାକୁ ଦିନିକିଆ ଗସ୍ତରେ ଯିବେ ସେ ତିରୁବନନ୍ତପୁରମ୍ଠାରେ ପହଞ୍ଚିବା ପରେ କୋଲାମ ଯାଇ କୋଲାମ ବାଇପାସ୍କୁ ଉଦ୍ଘାଟନ କରିବେ

କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ପରେ ପ୍ରଧାନମନ୍ତ୍ରୀ ଆଶାରାମମ୍ ପଡ଼ିଆରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ଏହାପରେ ସେ ତିରିବନନ୍ତପୁରମ୍ ଯାଇ ପ୍ରସିଦ୍ଧ ଶ୍ରୀ ପଦ୍ମନାଭ ସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ ମନ୍ଦିର ପରିସରରେ ସ୍ୱଦେଶୀ ଦର୍ଶନ ଯୋଜନା ଅଧୀନରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶ୍ରୀ ମୋଦି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ଆକି ଓଡ଼ିଶାର ବଲାଙ୍ଗୀର ଗସ୍ତରେ ଆସି ଅନେକ ବିକାଶମୂଳକ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ସେ ଝାରସୁଗୁଡ଼ାଠାରେ ବହୁମୁଖୀ ଲଜିଷ୍ଟିକ୍ ପାର୍କକୁ ଉତ୍ସର୍ଗ କରିବା ସହ ବଲାଙ୍ଗିର ବିଚୁପାଲି ନୂଆ ରେଳଲାଇନ୍କୁ ଉଦ୍ଘାଟନ କରିବେ ସରକାରୀ ଇସ୍ତାହାର ଅନୁଯାୟୀ ପ୍ରଧାନମନ୍ତ୍ରୀ ସୋନପୁରଠାରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ଅଟ୍ଟାଳିକାର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ

ବିଧି ଅନୁଯାୟୀ ବୁଡ଼ ପକା ଚାଲିଛି ବିଭିନ୍ନ ଆଖଡ଼ାର ସାଧୁସନ୍ତଙ୍କ ଦ୍ୱାରା ସାହିସ୍ନାନ ଏବେ ଚାଲିଛି

ମହିଳା ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି

ପ୍ରବାସୀ କୁମ୍ଭମେଳା ପ୍ରବାସୀ ଭାରତୀୟ ଦିବସ ପାଳନ ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶର ପ୍ରୟାଗରାଜ୍ଠାରେ ଚାଲିଥିବା କ୍ୟୁମେଳାରେ ପ୍ରବାସୀ ଭାରତୀୟଙ୍କ ପାଇଁ ସ୍ପତନ୍ତ୍ର ବ୍ୟବସ୍ଥା କରାଯାଇଛି

ମକର ସଂକ୍ରାନ୍ତି ଦେଶର ବିଭିନ୍ନ ସ୍ଥାନରେ ଆଜି ମକର ସଂକ୍ରାନ୍ତି ପାଳନ କରାଯାଉଛି ଶୀତ ଋତୁ ଶେଷ ଏବଂ ଅମଳ ପର୍ବର ସମାପ୍ତି ଅବସରରେ ଏହି ପର୍ବ ପାଳନ କରାଯାଇଥାଏ ଦେଶର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ନାମରେ ଏହି ପର୍ବ ପାଳନ କରାଯାଇଥାଏ ତାମିଲନାଡୁରେ ଏହାକୁ ପୋଙ୍ଗଲ ଗୁଜରାଟରେ ଉତ୍ତରାୟଣ ଆସାମରେ ଭୋଗ୍ଲି ବିହୁ ଏବଂ ପଶ୍ଚିମବଙ୍ଗରେ ଏହି ପର୍ବକୁ ପୌଷ ସଫକ୍ରାନ୍ତି ବୋଲି ନାମିତ କରାଯାଇଛି

ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି ପ୍ରକୃତି ଓ ସଂସ୍କୃତିର ବାର୍ତ୍ତାବହ ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣୁ ବୋଲି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମଧ୍ୟ ପୋଙ୍ଗଲ ମାଘ ବିହୁ ଏବଂ ଉତ୍ତରାୟଣ ପାଳନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଚ୍ଚନ୍ତି

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ବିଶ୍ୱରେ ପ୍ରଥମଥର ପାଇଁ ଏଭଳି ସମ୍ମିଳନୀର ଆୟୋଜନ କରାଯାଇଛି

ଗତକାଲି ମୁମ୍ବାଇଠାରେ ସାମ୍ବାଦିକମାନଙ୍କୁ ଶ୍ରୀ ପ୍ରଭୁ କହିଛନ୍ତି ଯେ ବିମାନ ଚଳାଚଳ କ୍ଷେତ୍ରରେ ଭାରତ ଦ୍ରତ ପ୍ରଗତି ହାସଲ କରିଛି

ଚଳିତ ସମ୍ମିଳନୀର ବାର୍ତ୍ତା ହେଉଛି 'ସମସ୍ତଙ୍କ ପାଇଁ ଉଡ଼ାଣ ବିଶେଷକରି ଆସନ୍ତା ଛଅଶହ କୋଟି' ଫିକି ସହଯୋଗରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମିଳନୀ ଆୟୋଜିତ ହେଉଛି

ଗତ ଶନିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଅନୁମୋଦନ କରିଥିଲେ

ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ସାଧାରଣବର୍ଗଙ୍କ ପାଇଁ ଏଣିକି ରାଜ୍ୟ ସରକାରମାନେ ଏହି ଆଇନ ଲାଗୁ କ୍ଷେତ୍ରରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିପାରିବେ

ଗତକାଲି ମଧ୍ୟରାତ୍ରିରୁ ରାଜ୍ୟରେ ଏହି ଆଇନକୁ ଲାଗୁ କରାଯାଇଛି ସରକାରୀ ସ୍ବତ୍ର ଅନୁଯାୟୀ ରାଜ୍ୟ ମୁଖ୍ୟମନ୍ତ୍ରୀ ବିକୟ ରୁପାନୀ କହିଛନ୍ତି ସମାଜରେ ସମାନତା ଆଣିବା ଲକ୍ଷ୍ୟରେ ଏହି ନିଷ୍ପଭି ନିଆଯାଇଛି

ଗମେଣ୍ଟ୍ ଜିଇଏମ୍ ସରକାର ମହିଳା ଉଦ୍ୟୋକ୍ତା ଏବଂ ସ୍ୱୟଂସହାୟକ ଗୋଷୀମାନଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ସାମଗ୍ରୀର ବିକ୍ରି ପାଇଁ ଏକ ଗଭର୍ଣ୍ଣିଂ ଇ ମାର୍କେଟ୍ ପ୍ଲେସ୍ ଜେମ୍ ପୋର୍ଟାଲ୍ର ଲୋକାର୍ପଣ କରିଛନ୍ତି ଏହି ଜେମ୍ ପୋର୍ଟାଲ୍ର ଲୋକାର୍ପଣ ଫଳରେ ଅନ୍ଲାଇନ୍ ମାଧ୍ୟମରେ ମହିଳା ଉଦ୍ୟୋଗୀ ଏବଂ ସ୍ୱୟଂସହାୟକ ଗୋଷୀ ଦ୍ୱାରା ନିର୍ମିତ ବିଭିନ୍ନ ସାମଗ୍ରୀଗୁଡ଼ିକର କ୍ରୟ ସହଜରେ କରାଯାଇ ପାରିବ ଏହା ଦ୍ୱାରା ମହିଳାମାନଙ୍କର ଆର୍ଥିକ ଅଭିବୃଦ୍ଧି ଅନ୍ତର୍ଭୁକ୍ତିକରଣ ହୋଇପାରିବ ବାଶିଜ୍ୟ ମନ୍ତ୍ରଣାଳୟ କହିଛି ଏହି ପଦକ୍ଷେପ ଯୋଗୁଁ ଗ୍ରାମାଞ୍ଚଳ ମହିଳା ଉଦ୍ୟୋଗୀମାନଙ୍କୁ ଆର୍ଥିକ ବିକାଶ ଧାରାରେ ସାମିଲ ହେବାର ସୁଯୋଗ ମିଳିପାରିବ

ସୂଚନା ଅନୁଯାୟୀ ଏହି ସାମରିକ କାର୍ଗୋ ବିମାନ ଗତକାଲି କିର୍ଗିଜ୍ସ୍ଥାନରୁ ଯାଇ ଫାଥ୍ ବିମାନ ବନ୍ଦରରେ ଅବତରଣ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା

ତେବେ କେଉଁ କାରଣରୁ ଏହା ଫାଥ୍ ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ତାହା ଏ ପର୍ଯନ୍ତ ଜଣାପଡ଼ିନାହିଁ

ତାମିଲନାଡୁ ଏବଂ ଉତ୍ତରପ୍ରଦେଶ ତାଲିକାର ପଞ୍ଚମ ଏବଂ ଷଷ୍ଠ ସ୍ଥାନ ହାସଲ କରିଛନ୍ତି କର୍ଣ୍ଣାଟକର ସନ୍ତରଣକାରୀ ଏସ୍ପି ଲିକିଥ୍ ତିନୋଟି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି